ଜନ୍ମୁ କାଶ୍ମୀରରେ ପ୍ରି ପେଡ୍ ମୋବାଇଲ୍ ସଂଯୋଗ ପୁନଃସ୍ଥାପିତ ହୋଇଛି

ପହଞ୍ଚ ଜନ୍ମୁ କାଶ୍ମୀର ଓ ଏହାର ବାସିନ୍ଦାଙ୍କ ସାମ୍ବହିକ ବିକାଶ ପାଇଁ ଗ୍ରହଣ କରାଯାଇଥିବା ବିଭିନ୍ନ ନୀତିକୁ ଜନସାଧାରଣଙ୍କ ନିକଟରେ ପହଞ୍ଚାଇବା ପାଇଁ କେନ୍ଦ୍ର ସରକାରଙ୍କର ପଦକ୍ଷେପର ଅଂଶସ୍ୱରୂପ ମନ୍ତ୍ରୀ ଗତକାଲି ଜମ୍ମୁ କାଶ୍ମୀର ଗସ୍ତ କରି ଅନେକ ଉନ୍ନୟନମୂଳକ ପ୍ରକହର ଉଦ୍ଘାଟନ କରିଛନ୍ତି କନ୍ଭେନ୍ସନ୍ ସେକ୍ଷରଠାରେ କର୍ପୋରେଟର୍ ସରପଞ୍ଚ୍ ଓ ପଞ୍ଚମାନଙ୍କର ଏକ ବିଶାଳ ସମାବେଶରେ ଉଦ୍ବୋଧନ ଦେଇ ଡକ୍ଟର ସିଂହ କହିଛନ୍ତି ଏହି କାର୍ଯ୍ୟକ୍ରମ ଜନ୍ମୁ କାଶ୍ମୀରର ଜନସାଧାରଣଙ୍କ ବିଶ୍ୱାସ ଫେରାଇ ଆଶିବାପାଇଁ ଉଦ୍ଦିଷ୍ଟ ଏବଂ ସମଗ୍ର କେନ୍ଦ୍ରଶାସିତ ଅଞ୍ଚଳକୁ ଆଧୁନିକତାର ଧାରାରେ ରୂପାନ୍ତରିତ କରିବାର ଏକ ପ୍ରୟାସ ସେ କହିଛନ୍ତି କେନ୍ଦ୍ର ସରକାର ଜନସାଧାରଣଙ୍କ ଉନ୍ନତି ପାଇଁ ଦୀର୍ଘବର୍ଷ ଧରି ଅଟକି ରହିଥିବା ଅନେକ ନୂଆ ଉନ୍ନୟନମୂଳକ ପ୍ରକଳ୍ପକୁ କାର୍ଯ୍ୟକାରୀ କରିବା ଆରମ୍ଭ କରିଛନ୍ତି ପୂର୍ବରୁ ମନ୍ତ୍ରୀ ଏକ ଷ୍ଟାଡିୟମ୍ର ଭିଭିପ୍ରସ୍ତର ସ୍ଥାପନ କରିବା ସହିତ ଜନ୍ମୁର ଗୋଲ୍ ଗୁଜରାଲ୍ଠାରେ ଏକ ସ୍କାର୍ଟ କ୍ଲାସ୍ରୁମ୍ ପ୍ରକ୍ସର ଉଦ୍ଘାଟନ କରିଥିଲେ ନୂଆଦିଲ୍ଲୀର ନ୍ୟାସନାଲ୍ ମିଡିଆ ସେକ୍ଷର୍ ଡାଞ୍ଚାରେ କମ୍ମୁ କାଶ୍ମୀର ଓ ଲଦାଖ୍ରେ ମିଡିଆ ଫାସିଲିଟେସନ୍ ସେକ୍ଷର ପ୍ରତିଷ୍ଠାପାଇଁ ମଧ୍ୟ ଶ୍ରୀ ସିଂହ ଘୋଷଣା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଅର୍ଜ୍ରନ ରାମ ମେଘଓ୍ୱାଲ୍ ମଧ୍ୟ ଜନ୍ମୁର ଶାମ୍ଭା ଜିଲ୍ଲା ଗସ୍ତ କରି ଏକ ଜଳଯୋଗାଣ ପ୍ରକଳ୍ପର ଉଦ୍ଘାଟନ ସହିତ ସ୍ଥାନୀୟ ଲୋକଙ୍କ ସହ କଥାବାର୍ତ୍ତା କରିଛନ୍ତି ଆଉ କଣେ କେନ୍ଦ୍ର ରାଜ୍ୟମନ୍ତ୍ରୀ ଅଶ୍ୱିନୀ କୁମାର ଚୌବେ ମଧ୍ୟ କମ୍ପୁ ପ୍ରେସ୍କ୍ଲବ୍ଠାରେ ଏକ ସମାବେଶକୁ ଉଦ୍ବୋଧନ କରି ଆୟୁଷ୍ମାନ ଭାରତ ଓ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ଯୋଜନାକୁ ଏହି କେନ୍ଦ୍ରଶାସିତ ଅଞ୍ଚଳରେ ସଫଳଭାବେ ରୂପାୟନ କରିଥିବା କିଛି ବ୍ୟକ୍ତିଙ୍କୁ ସମ୍ମାନିତ କରିଛନ୍ତି ଜେକେ ଇଣ୍ଟର୍ନେଟ୍ ଜନ୍ମୁ କାଶ୍ଲୀର କେନ୍ଦ୍ରଶାସିତ ଅଞ୍ଚଳର ସରକାରୀ ମୁଖପାତ୍ର ରୋହିତ କଂସଲ୍ କହିଛନ୍ତି ଜନ୍ମୁ କାଶ୍ମୀରେ ପ୍ରି ପେଡ୍ ମୋବାଇଲ୍ ସେବା ଉପଲହ୍ଧ ହୋଇଥିବାବେଳେ ଉପତ୍ୟକାର ଦୁଇଟି କିଲ୍ଲାରେ ଟୁ ଜି ସେବା ଆରମ୍ଭ ହୋଇଛି ସେଠାରେ ଗତବର୍ଷ ଅଗଷ୍ଟମାସଠାରୁ ମୋବାଇଲ୍ ସେବା ବନ୍ଦ୍ ରହିଥିଲା ସମଗ୍ର କେନ୍ଦ୍ରଶାସିତ ଅଞ୍ଚଳରେ ପ୍ରି ପେଡ୍ ମୋବାଇଲ୍ରେ ଭଏସ୍ କଲ୍ ଓ ଏସ୍ଏମ୍ଏସ୍ ସୁବିଧା ଉପଲବ୍ଧ ହୋଇଛି ଏହି ମୋବାଇଲ୍ ଫୋନ୍ଗୁଡ଼ିକର ସିମ୍ କାର୍ଡ଼ରେ ଇଷ୍କରନେଟ୍ ସୁବିଧା ଦେବାପାଇଁ ମୋବାଇଲ୍ ଫୋନ୍ ସେବା ପ୍ରଦାନକାରୀ କମ୍ପାନୀଗୁଡ଼ିକୁ ଗ୍ରାହକଙ୍କ ସମ୍ଭନ୍ଧୀୟ ସମସ୍ତ ତଥ୍ୟର ଯାଞ୍ କରିବାକୁ ପଡ଼ିବ

ଜୟଶଙ୍କର ଏମ୍ପିଜ୍ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ପାର୍ଲାମେଣ୍ଟ ସଦସ୍ୟମାନଙ୍କୁ ପ୍ରତିଶ୍ରତି ଦେଇ କହିଛନ୍ତି ପଡ଼ୋଶୀ ମୁଲକରେ ଭାରତ ଏହାର ସ୍ୱାର୍ଥକୁ ସୁରକ୍ଷା ଦେଇ ଚାଲିଛି ଗତକାଲି ନୂଆଦିଲ୍ଲୀରେ ଅନୁଷ୍ଠିତ ପାର୍ଲାମେଣ୍ଟର ବିଦେଶିକ ବ୍ୟାପାର ସଂକ୍ରାନ୍ତ ପରାମର୍ଶଦାତା କମିଟି ବୈଠକରେ ବୈଦେଶିକ ମନ୍ତ୍ରୀ ଏହା କହିଛନ୍ତି ଟ୍ୱିଟ୍ ଯୋଗେ ଡକ୍କର ଜୟଶଙ୍କର ପଡ଼ୋଶୀ ରାଷ୍ଟ୍ର ଓ ସମସାମୟିକ ପ୍ରସଙ୍ଗଗୁଡ଼ିକ ଉପରେ ତାଙ୍କର ଆଭିମୁଖ୍ୟକୁ ସେ ଏହି ବୈଠକରେ ସ୍ୱଷ୍ଟ କରିବାରେ ସମର୍ଥ ହୋଇଛନ୍ତି ବୋଲି କହିଛନ୍ତି ଏହି କମିଟିର ଅନ୍ୟତମ ସଦସ୍ୟ ବିଜୁ ଜନତା ଦଳର ସାଂସଦ ସସ୍କିତ ପାତ୍ର କହିଛନ୍ତି ଏହି ଆଲୋଚନା ଅତ୍ୟନ୍ତ ଫଳପ୍ରଦ ମାର୍ମିକ ଓ ସାରଗର୍ଭକ ଥିଲା ବିକେପି ସାଂସଦ କିଭିଏଲ୍ ନରସିହ୍କା ରାଓ ଡକ୍କର ଜୟଶଙ୍କରଙ୍କର ପ୍ରଶଂସା କରି କହିଛନ୍ତି ସେ ଜଣେ ଉଚ୍ଚକୋଟୀର କୃଟନୀତିଜ୍ଞ ଓ ସଫଳ ମନ୍ତ୍ରୀ କଂଗ୍ରେସ ନେତା ତଥା ପୂର୍ବତନ ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଶଶି ଥରୁର୍ ଏହି ଆଲୋଚନାକୁ ଅତ୍ୟନ୍ତ ସଫଳ ବୋଲି ବର୍ଷନା କରିଛନ୍ତି ଡକ୍କର ଜୟଶଙ୍କରଙ୍କ ସମେତ ବିଦେଶ ସଚିବ ଭିକେ ଗୋଖ୍ଲେ ଏବଂ ପରବର୍ତ୍ତୀ ବିଭାଗୀୟ ସଚିବ ହର୍ଷବର୍ଦ୍ଧନ ଶ୍ରିଙ୍ଗ୍ଲା ତଥା ବହୁ ବରିଷ ଅଧିକାରୀ ଏହି ବୈଠକରେ ଯୋଗ ଦେଇଥିଲେ ଏନ୍ଏମ୍ଏମ୍ଏଲ୍ ପ୍ରଧାନମନ୍ତ୍ରୀଙ୍କ ପୂର୍ବତନ ପ୍ରମୁଖ ସଚିବ ନ୍ରିପେନ୍ଦ୍ର ମିଶ୍ର ନେହେରୁ ମେମୋରିଆଲ୍ ମ୍ୟୁକ୍କିୟମ୍ ଆ ୍ଭ୍ ଲାଇବ୍ରେରୀ ଏନ୍ଏମ୍ଏମ୍ଏଲ୍ କାର୍ଯ୍ୟକାରୀ ପରିଷଦର ଅଧ୍ୟକ୍ଷ ନିଯୁକ୍ତ ହୋଇଛନ୍ତି ଏକ ସରକାରୀ ନିର୍ଦ୍ଦେଶନାମା ଅନୁଯାୟୀ ଏନ୍ଏମ୍ଏମ୍ଏଲ୍ କାର୍ଯ୍ୟକାରୀ ପରିଷଦର ପୁନର୍ଗଠନ କରାଯାଇଛି ଏବଂ ବର୍ତ୍ତମାନଠାରୁ ଶ୍ରୀ ମିଶ୍ର ଏହାର ଅଧ୍ୟକ୍ଷତା କରିବେ

ୟୁପି ବିଜେପି ସିଏଏ ର୍ୟାଲି ଭାରତୀୟ କନତା ପାର୍ଟି ଉତ୍ତର ପ୍ରଦେଶ ଶାଖା ପକ୍ଷର୍ ନାଗରିକତା ସଂଶୋଧନ ଆଇନ ସପକ୍ଷରେ ସେଠାରେ ଏକ ବୃହତ୍ ପ୍ରଚାର କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ରାଜ୍ୟ ମନ୍ତ୍ରିମଣ୍ଡଳର ସଦସ୍ୟ ଏବଂ ଦଳୀୟ ପ୍ରମ୍ରଖ ନେତା ଘରକ୍ ଘର ସାଇ ସିଏଏ ସମ୍ପର୍କରେ ଲୋକଙ୍କ ଅବଗତ କରାଇବେ

ଗୋରଖପ୍ରରଠାରେ ଆଜି ଜନଜାଗରଣ ଅଭିଯାନ ଅନ୍ତର୍ଗତ ଏକ ବିରାଟ ସମାବେଶର ଆୟୋଜନ କରାଯାଇଛି

ସିବଲ ସିଏଏ କଂଗ୍ରେସ ନେତା ତଥା ପୂର୍ବତନ ଆଇନ ଓ ନ୍ୟାୟ ମନ୍ତ୍ରୀ କପିଲ ସିବଲ୍ କହିଛନ୍ତି ନାଗରିକତା ସଂଶୋଧନ ଆଇନକୁ ପ୍ରଚଳନ କରିବା ଲାଗି ରାଜ୍ୟଗୁଡ଼ିକ ମନା କରିପାରିବେ ନାହିଁ ଯେହେତୁ ଏହା ସଂସଦର ଅନୁମୋଦନ ଲାଭ କରିସାରିଛି ଏହାକୁ ପ୍ରଚଳନ ନ କରିବା ଅସାୟିଧାନିକ ହେବ କୋଝିକୋଡେଠାରେ କେରଳ ସାହିତ୍ୟ ସମାରୋହକୁ ଉଦ୍ବୋଧନ ଦେଇ ସେ ଏହା କହିଛନ୍ତି ସେ ଆହୁରି କହିଛନ୍ତି ରାଜ୍ୟଗୁଡ଼ିକ ଏହାକୁ ବିରୋଧ କରିପାରନ୍ତି ଏବଂ ବିଧାନସଭାରେ ଏହାକୁ ପାରିତ କରି କେନ୍ଦ୍ର ସରକାରଙ୍କଠାରେ ସିଏଏ ପ୍ରତ୍ୟାହାର ପାଇଁ ଦାବି କରିପାରନ୍ତି କିନ୍ତୁ ଏହାକୁ ଲାଗୁ କରିବେ ନାହିଁ ବୋଲି କହିବା ଯୁକ୍ତିଯୁକ୍ତ ନୁହେଁ ଏବଂ ଏଭଳି ନିଷ୍ପଭି ଅଧ୍ୟକ ସମସ୍ୟା ସ୍କ୍ଟି କରିବ ପରୀକ୍ଷା ପେ ଚର୍ଚ୍ଚା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ 'ପରୀକ୍ଷା ପେ ଚର୍ଚ୍ଚା' କାର୍ଯ୍ୟକ୍ରମରେ ଭାଗ ନେବାକୁ ଛାତ୍ରଛାତ୍ରୀ ଶିକ୍ଷକ ଓ ଅଭିଭାବକମାନେ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି ନୂଆଦିଲ୍ଲୀର ତାଲକୋଟରା ଷ୍ଟାଡିୟମ୍ରେ ତୃତୀୟ ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମ ଆସନ୍ତାକାଲି ଅନୁଷ୍ଠିତ ହେବ

ନ୍ତନ ପ୍ରଯୁକ୍ତି ବିଦ୍ୟାର ଉପଯୋଗରେ ଅତି ଅକ୍ଷ ଖର୍ଚ୍ଚରେ ବୋମା ପ୍ରସ୍ତୁତ ପାଇଁ ସେ ଚେଷ୍ଟା କର୍ତ୍ଥଲା ବୋଲି କହିଛି

ସେମାନଙ୍କ ମଧ୍ୟରେ ଆମ୍ ଆଦ୍ମୀ ପାର୍ଟିର ଗୋପାଲ ରାୟ ଇମ୍ରାନ୍ ହସେନ ଏବଂ ରାଜେନ୍ଦ୍ର ପାଲ୍ ଗୌତମ ପ୍ରମୁଖ ଅଛନ୍ତି

କ୍ରିକେଟ୍ ଓଡିଆଇ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ତୃତୀୟ ତଥା ଅନ୍ତିମ ଏକଦିବସୀୟ କ୍ରିକେଟ୍ ମ୍ୟାଚ୍ ଆଜି ବେଙ୍ଗାଲ୍ତରରେ ଖେଳାଯିବ